କର୍ପୋରେଟ୍ ଶୁଳ୍କ ହ୍ରାସ କଲେ କେନ୍ଦ୍ ଅର୍ଥମନ୍ତୀ ନିର୍ମଳା ସୀତାରମଣ

ଗୁଗୁଲ୍ ପକ୍ଷରୁ ଏହା ଘୋଷଣା କରାଯାଇଛି

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ କରାଯିବ ଏବଂ ରବିବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି

ପୁଲିସ ତାଙ୍କୁ ପଚରାଉଚୁରା କରୁଛି

ବୈଠକ ଜଗତ୍ସିଂହପୁରଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା କମିଟି ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି